ପାକିସ୍ତାନ ଜାଞ୍ଜୁର ନୌଶେରା ସେକୂରରେ ଅସ୍ତ୍ରବିରତି ଲ୍ଟଘନ କରିଛି

ଏବଂ ଆଜି ସମଗ୍ର ଦେଶରେ ଇଦ୍ ଉଲ ଫିତର ପାଳିତ ହେଉଛି

ପରିଷଦରେ କୃଷକମାନଙ୍କର ଆୟବୃଦ୍ଧି ଓ ସରକାରଙ୍କର ପ୍ରଧାନ ଯୋକନାଗୁଡ଼ିକ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବ ଆମ ସମ୍ଭାଦଦାତା କ୍ଷଣାଇଛନ୍ତି ପ୍ରଶାସନିକ ପରିଷଦକୁ ରାଜ୍ୟଗୁଡିକ ସହ କଡିତ କରି ଜାତୀୟ ବିକାଶମୂଳକ ଯୋଜନା ଗୁଡ଼ିକରେ ରୂପରେଖ ପ୍ରସ୍ତୁତର ଦାୟିତ୍ୱ ଅର୍ପଣ କରାଯାଇଛି ପ୍ରେସିଡେଣ୍ଟ ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରୀସ୍ ସୁରିନେମ୍ ଓ କ୍ୟୁବାକୁ ଆଜିଠାରୁ ଗସ୍ତରେ ଯାଇଛନ୍ତି ତାଙ୍କ ସହ ଏକ ପ୍ରତିନିଧୂମଣ୍ଡଳ ଯାଇଛି ସେହି ପ୍ରତିନିଧି ମଣ୍ଡଳରେ ଇସ୍କାତ ରାଷ୍ଟ୍ରମନ୍ତ୍ରୀ ବିଷ୍ଣୁ ଦେଓ ସାଇ ଓ ବହୁ ସାଂସଦ ଅଛନ୍ତି

ସେଠାରେ ସେ ଗ୍ରୀସ୍ ରାଷ୍ଟ୍ରପତି ପ୍ରୋକୋପିସ୍ ପାବଲୋପୋଲମ ଓ ସରକାରୀ ତଥା ବିରୋଧୀ ଦଳର ବହୁ ବରିଷ୍ଣ ନେତାଙ୍କୁ ସାକ୍ଷାତ କରିବେ ସେ ଏକ ସୈନ୍ୟ ସ୍କାରକୀ ଠାରେ ପୁଷ୍ପମାଲ୍ୟ ଅର୍ପଣ କରିବେ ଓ ବହୁ ଐତିହାସିକ ତଥା ପ୍ରତ୍ନତତ୍ୱସ୍ଥଳୀ ଗସ୍ତ କରିବେ ସେ ଏଥେନ୍ନରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେବେ ରାଷ୍ଟ୍ରପତି ମଙ୍ଗଳବାର ଦିନ ସୁରନେମ ଅଭିମୁଖେ ଯାତ୍ରା କରିବେ ସେଠାରେ ସେ ସ୍ତରିନେମ ରାଷ୍ଟପତି ଡିଜାୟାର ଡିଲାନୋ ବୋର୍ଟରସ୍କ ସହ କଥାବାର୍ତ୍ତା କରିବେ ପରେ ଆନୁଷ୍ଠାନିକ କଥାବାର୍ତ୍ତା ଆରମ୍ଭ ହେବ

ସେ କ୍ୟୁବା ରାଷ୍ଟ୍ରପତି ମିଗ୍ୟୁଏଲ ଡିଆଜ କାନେଲ ବରମୁଦେଜଙ୍କ ସହ ଆଲୋଚନା କରିବେ

ଭାଇସ ପ୍ରେସିଡେଣ୍ଟ ଅରୁଣାଚଳ ପ୍ରଦେଶ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଆଜି ଅମୂତ ଯୋଜନା ଅଧୀନରେ ଅରୁଣାଚଳ ପ୍ରଦେଶର ଇଟାନଗର ସହର ପାଇଁ ନର୍ଦ୍ଦମା ପରିଚାଳନା ଏବଂ ବନ୍ୟା ଜଳ ନିଷ୍କାସନ ଯୋଜନାର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି ଏହି ଅବସରରେ ଶ୍ରୀନାଇଡୁ କହିଛନ୍ତି ଯେ ଦୁର୍ଭାଗ୍ୟର କଥା ଯେ ଜଳ ନିଷ୍କାସନ ବ୍ୟବସ୍ଥା ବନ୍ୟା ଜଳ ସଂରକ୍ଷଣ ବ୍ୟବସ୍ଥା ପ୍ରାଥମିକ ସୁବିଧାଗୁଡିକ ଦେଶର ଅଧିକାଂଶ ସହରରେ ନାହିଁ ସେ କହିଛନ୍ତି ଯେ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟ ଶିକ୍ଷା ନିଯୁକ୍ତି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସହରକୁ ଆସୁଛନ୍ତି ତେଣୁ ଏହି ସବୁ ସହରଗୁଡିକରେ ପ୍ରାଥମିକ ସୁବିଧାଗୁଡିକର ଉନ୍ନତି ସବୁଠୁ ଗୁରୁତ୍ୱପୂର୍ଣ

ଏଥିରେ ମଣିପୁରର ରାଇଫଲମ୍ୟାନ ବିକାଶ ଗୁରୁଙ୍ଗ ଗୁରୁତର ଆହତ ହୋଇଥିଲେ ପରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ଭାରତୀୟ ସୈନ୍ୟଙ୍କ ପକ୍ଷରୁ ସୀମାବର୍ତ୍ତୀ ଅଞ୍ଚଳରେ ପହରା ଦିଆଯାଉଛି ଏବଂ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ଉଭୟପଟୁ ଗୁଳିବିନିମୟ ଜାରି ରହିଥିଲା ଆଇ ଆଣ୍ଡ ବି ମିନିଷ୍ଟର ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋଡ କହିଛନ୍ତି ଦେଶକୁ ଅର୍ଥନୈତିକ ଓ ସାମାଜିକ ସ୍ତରରେ ମଜବୁତ୍ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ରାଜସ୍ଥାନର ଉଦୟପୁରଠାରେ ମହାରଣା ପ୍ରତାପଙ୍କ କ୍ୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ସମ୍ମୁଖରେ ଭାରତର ଭାବମ୍ଭିରେ ଉନ୍ନତି ଆଣିଛନ୍ତି ସେ କହିଛନ୍ତି ଦୁର୍ନୀତି ଓ ଦେଶ ସମ୍ମୁଖୀନ ହେଉଥିବା ଅନ୍ୟ ଚାଲେଞ୍ଜଗୁଡିକର ମୁକାବିଲା କରିବା ନାଗରିକମାନଙ୍କର କର୍ତ୍ତବ୍ୟ ଶ୍ରୀ ରାଠୋଡ କହିଛନ୍ତି ବିଭିନ୍ନ ଯୋକନାର ରିହାତି ଅର୍ଥ ଏବେ ହିତାଧିକାରୀମାନଙ୍କ ବ୍ୟାଙ୍କ ଜମା ଖାତାରେ ସିଧାଯାଇ ପହଞ୍ଚୁଛି

ପରେ ଜିଶାନ ଜିଲ୍ଲାରୁ ତାହାର ଭଗ୍ରାଂବଶେଷ ଠାବ କରାଯାଇଥିଲା

ଝିଟ୍କା ଠାରେ ଏକ ମୋଡ ଠାରେ ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇବାକୁ ବସ୍ଟି ଗୋଟିଏ ପଟକୁ ଓଲଟି ପଡିଥିଲା

ପାଣିପାଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନଥୁଲା ଯାତ୍ରା ପଥରେ ତୀର୍ଥଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ସୋମବାର ନୂଆଦିଲ୍ଲୀଠାରେ ନାଥୁଲା ପଥ ଦେଇ କୈଳାଶ ମାନସରୋବର ଯାତ୍ରା ଶୁଭାରୟ ହୋଇଥିଲା ଆସାମର ବନ୍ୟା ପରିସ୍ଥିତି ସଙ୍କଟଜନକ ଥିବାବେଳେ ତ୍ୱିପୁରାରେ ପରିସ୍ତିତରେ ଉନ୍ତି ଘଟିଛି ଆସାମର ବରାକ୍ ପାର୍ବତ୍ୟାଞ୍ଚଳର ଅଧିକାଂଶ ସ୍ଥାନରେ ଏବେ ବି ବନ୍ୟା ପ୍ଲାବିତ ହୋଇରହିଛି ସାତୋଟି ଜିଲ୍ଲାରେ ପ୍ରାୟ ଚାରିଲକ୍ଷ ଲୋକ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଜିଲ୍ଲା ପ୍ରଶାସନ ତରଫରୁ ରିଲିଫ ସାମଗ୍ରୀ ବଣ୍ଟାଯାଉଛି ଅଧିକାଂଶ ସ୍ଥାନରେ ବନ୍ୟା ଜଳ ପ୍ରବାହ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ତେବେ ତ୍ରିପୁରରେ ପରିସ୍ଥିତି ସ୍ୱାଭାବିକ ହେଉଛି ରାଜ୍ୟ ଓ ଜର୍ରରୀକାଳୀନ ସହାୟତା କେନ୍ଦ୍ର ଅଧିକାରୀ କହିଛନ୍ତି ଯେ ଉନକୋଟି ଜିଲ୍ଲାରେ କେଲା ସହର ସବ୍ଡିଭିଜନରେ ଉଦ୍ଧାର କାର୍ଯ୍ୟ ଅବ୍ୟାହତ ରହିଛି

ହାଓ୍ୱଡା ଖୋୱାଇ ଧଲାଇ ମନୁ ଓ ଡିଓ ନଦୀର ଜଳସ୍ତର ହାସ ପାଇଛି ଚଣ୍ଡିଗଡ ରେନ ଚଣ୍ଡିଗଡ ଓ ପଞ୍ଜାବ ଏବଂ ହରିଆନାର ଆଖାପାଖ ଅଞ୍ଚଳରେ ଆଜି ଭୀଷଣ ବର୍ଷା ହୋଇ ସେଠାରେ ଧୂଳି ଓ ପ୍ରଦୂଷଣରୁ ଲୋକମାନଙ୍କୁ ନିସ୍ତାର ମିଳିଛି ଗତ ଦୂଇଦିନ ହେଲା ସେହି ଅଞ୍ଚଳରେ ବାୟମଣ୍ଡଳରେ ପ୍ରବଳ ଧ୍ୟଳିକଣା ଥିଲା

ଆକାଶ ମେଘାଚ୍ଛନ୍ନ ଥିବାରୁ ଆଗକୁ ବର୍ଷା ହେବାର ସମ୍ଭାବନା ଅଛି ଇଦ୍ ଇଦ୍ ଉଲ ଫିତର ଆଜି ସମଗ୍ର ଦେଶରେ ପାରମ୍ପରିକ ଉତ୍ଦୀପନା ମଧ୍ୟରେ ପାଳିତ ହେଉଛି ଧର୍ମୀୟ ରମ୍କାନ ମାସର ଉପବାସ ପରେ ଇଦ୍ ଉଲ ଫିତର ପାଳିତ ହୋଇଥାଏ ବିଭିନ୍ନ ମସ୍ଜିଦ୍ ଓ ଇଦ୍ଗାହରେ ଶ୍ରଦ୍ଧାଳୁମାନେ ସମୁହ ପ୍ରାର୍ଥନା ସହ ପରସରକୁ ଇଦ୍ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ମୁସଲମାନ ଭାଇଉଭଣୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇଦ୍ ପର୍ବ ଆମ ସମାଜର ଏକତା ସୌହାର୍ଦ୍ଧ୍ୟ ସୃଷ୍ଟି କରିବ ବୋଲି କହିଥିଲେ ଦିଲ୍ଲୀରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଜାମା ମସ୍ଜିଦ୍ ଫତେପୁର ମସ୍ଜିଦ୍ ଇଦ୍ଗାହ ଏବଂ ବିଭିନ୍ନ ମସ୍ଜିଦରେ ପ୍ରାର୍ଥନା କରିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ମହଞ୍ମଦ ହମିଦ ଅନସାରୀବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍ ବିଜେପି ନେତା ସହନୱାଜ ହୁସେନ ପାର୍ଲାମେଣ୍ଟ ଷ୍ଟ୍ରିଟ୍ରେ ଥିବା ମସ୍କିଦ୍ରେ ପ୍ରାର୍ଥନା କରିଛନ୍ତି ସମଗ୍ର ସହରରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଚି ଜାମ୍ମୁ କାଶ୍ମୀରର ଲକ୍ଷ ଲକ୍ଷ ମୁସଲମାନ ସମ୍ପ୍ରଦାୟର ଲୋକ ଇଦ୍ଗାହ ପଡିଆରେ ସମ୍ବହ ଭାବେ ଇଦ୍ପ୍ରାର୍ଥନା କରିବା ସହ ରାଜ୍ୟରେ ଥିବା ବିଭିନ୍ନ ମସ୍ଜିଦ୍ରେ ପ୍ରାର୍ଥନା କରିଛନ୍ତି

ଉତ୍ତର ପ୍ରଦେଶର ପ୍ରସିଦ୍ଧି ଏବଂ ଐତିହ୍ୟ ସମ୍ପନ୍ନ ମସ୍ଜିଦ୍ଗୁଡିକୁ ନମାକ୍ତ ପାଠ ପାଇଁ ସଜ୍ଞା ଯାଇଛି ଦେଶର ଉନ୍ନତି ସହ ପରସ୍କର ମଧ୍ୟରେ ଶାନ୍ତି ସୌହାର୍ଦ୍ଧ୍ୟବୃଦ୍ଧି ନିମନ୍ତେ ଧର୍ମଗୁରୁ ମାନେ ମସ୍ଜିଦ୍ରେ ପ୍ରାର୍ଥନା କରିଛନ୍ତି ଆମର ହାଇଦ୍ରାବାଦ ସମ୍ଭାଦଦାତା କହିଛନ୍ତି ଯେ ତେଲେଙ୍ଗନାରେ ପ୍ରବଳ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଇଦ୍ ପାଳନ କରୁଛନ୍ତି

ଏକ ସରକାରୀ ଇସ୍ତାହାରରେ ଏହା ପ୍ରକାଶ ପାଇଛି

ଖେଳର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ କୌଣସି ଟିମ୍ କାହାରିକୁ ଗୋଲ ଦେଇ ପାରି ନ ଥିଲେ ଫ୍ରାନ୍ନର ଗ୍ରିଜମ୍ୟାନ ଏକ ପେନାଲଟିକୁ ଗୋଲରେ ପରିଣତ କରିଥିଲେ ଏହା ପରେ ଅଷ୍ଟ୍ରେଲିଆର ମାଇଲ ଜେଦିନାକ ଗୋଟିଏ ଗୋଲ ଦେଇ ଟିମ୍କୁ ସମାନ ସ୍ତରକୁ ନେଇଯାଇଥିଲେ